ଆଜି କାତୀୟ ପଞାୟତରାଜ ଦିବସ ଅବସରରେ ବିଭାଗୀୟ କେନ୍ଦ୍ର ମନ୍ତଶାଳୟ ପକ୍ଷରୁ ଏହି ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି

କିଲ୍ଲଗୁଡ଼ିକର ବିଭିନ୍ନ ସ୍ଥାନକୁ ଇତିମଧ୍ଧରେ ବିଶୋଧନ କରାଯିବ

ଏହି ଜିଲ୍ଲାଗୁଡ଼ିକର ସୀମାନ୍ତ ଅଞ୍ଚଳରେ ମଧ୍ଧ ପୁଲିସ୍ ପାଟ୍ରୋଲିଂ ବ୍ୟବସ୍ତ୍ରାକୁ ଅଧିକ କଡ଼ାକଡ଼ି କରାଯାଇଛି

ଏଥିପାଇଁ ଆନ୍ତଃ ରାକ୍ୟ ପରିବହନ ସକାଶେ ଅନୁମତି ପ୍ରଦାନ କରିବାକୁ ମଧ କୁହାଯାଇଛି